ଏ ନେଇ ରାଜ୍ୟସଭା ସଚିବାଳୟ ପକ୍ଷର୍ଠ ଘୋଷଣା କରାଯାଇଛି

ଜଳ ସ୍ଥଳ ଓ ଆକାଶ ପଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଚା ଗ୍ରହଶ କରାଯାଇଛି

ରଥଯାତ୍ରା ସମୟରେ ଯେପରି କୌଶସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ ସଙ୍ଗଠିତ ହୋଇ ନପାରିବ ସେଥିଲାଗି ରାଜ୍ୟର ବରିଷ୍ ପୁଲିସ ଅଫିସରମାନେ ପୁରୀରେ ଅବସ୍ଚାନ କରି ସୁରକ୍ଷା ବ୍ୟବସ୍ଚାକୁ ତଦାରଖ କରୁଛନ୍ତି

ରଥଟଣା ସମୟରେ କୌଣସି ଭକ୍ତ ରଥ ଉପରକୁ ନଡିଆ କିମ୍ୟା ଅନ୍ୟ ଫଳ ଫିଙ୍ଗିବାକୁ ନିଷିଦ୍ଧ କରାଯାଇଛି ସେହିପରି ଭକ୍ତମାନଙ୍କ ମଧରେ ଦର୍ଶନ ପାଇଁ ପ୍ରତିବନ୍ଧକ ସୃଷି ହେବାଭଳି କୌଣସି ଧର୍ମାନୁଷ୍ଠାନ ରଥ ଆଗରେ ବଡ ବଡ ବ୍ୟାନର ବ୍ୟବହାର କରିବା ଉପରେ କଟକଣା କରାଯାଇଛି

ସେହିପରି ବିଭାଗୀୟ ମନ୍ତୀ ପ୍ରଦୀପ ମହାରଥୀ କହିଛନ୍ତି ଆସାମ ସରକାରଙ୍କ ସହ ରାଜ୍ୟ ସରକାର ଏ ସମ୍ପର୍କରେ କଥାବାର୍ତ୍ତା ହେବେ

ଦଳର ଦୁଇ ସଦସ୍ୟ ପାଟକୁରା ଥାନା ମଦନା ଗ୍ରାମର ଜିତେନ୍ଦ ପଶ୍ତା ଓରଫ୍ ଜୁଲୁ ଏବଂ ଏହି ଦଳର ମୁଖ୍ୟ ଗରଦପୁର ବ୍ଲକ୍ ବ୍ରହ୍କପୁରର ଭାବଗ୍ରାହୀ ସାମନ୍ତରାୟଙ୍କୁ ଗିରଫ କରାଯାଇଛି